ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ବୈଦେଶିକ ମୁଖପାତ୍ର ରବୀନ କୁମାର କହିଛନ୍ତି ଦୁଇ ନେତାଙ୍କ ମଧ୍ୟରେ ବାଶିଜ୍ୟ ଓ ଯୋଗାଯୋଗ ସଂଯୋଗ ସ୍ଥାପନ ଉନ୍ନୟନ ସହଯୋଗ ଦୁଇଦେଶ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ସାଂସ୍କୃତିକ ଓ ଆପୋଷ ସ୍ୱାର୍ଥ ବିଜଡିତ ପ୍ରସଙ୍ଗଗୁଡିକ ଉପରେ ଦୁଇଦେଶ ମଧ୍ୟରେ ଆଲୋଚନା ହେବ

ଆଜି ଅପରାହ୍ନରେ ଶ୍ରୀମତୀ ହସିନା ରାଷ୍ଟ୍ରପତି ଭେଟିବେ ଓ ବୈଦେଶିକ ମନ୍ତ୍ରୀ ମଧ୍ୟ ତାଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି

ଅମିତ ଶାହା ମିଟିଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତଶାହା ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ସୀମା ନିରାପତ୍ତା ଓ ସୀମା ସୁରକ୍ଷା ପାଇଁ ପଦକ୍ଷେପ ସଂକ୍ରାନ୍ତ ଉପସ୍ଥିତ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି ବୈଠକରେ ଶ୍ରୀ ଶାହା ମୋଦୀ ସରକାରଙ୍କ ସନ୍ତାସବାଦ ଦେଶଦ୍ରୋହ ଦୁର୍ନୀତି ଅସ୍ତ୍ର ନିଶା ଔଷଧ ଓ ଗୋମହିଷାଦି ଚୋରାଚାଲାଣ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ବିଷୟ ଉଲ୍ଲେଖ କରିଛନ୍ତି

ଏମଇଏମ କତ୍ତାରପୁର କରିଡର କର୍ତ୍ତାରପ୍ରର କରିଡର ପ୍ରକଳ୍ପ ଶୀଘ୍ର ସାରିବାକୁ ସରକାର ପ୍ରତିଶ୍ରତିବଦ୍ଧ ଥିବା କଥା ଦର୍ଶାଇ ଫି କମ୍ କରିବା ଦିଗରେ ପାକିସ୍ତାନ କୋହଳ ମନୋଭାବ ପୋଷଣ କର୍ରବୋଲି କହିଛନ୍ତି ସରକାର କହିଛନ୍ତି ତୀର୍ଥଯାତ୍ରୀମାନଙ୍କ ପାଇଁ ଏହା ଏକ ସମ୍ଭେଦନଶୀଳ ପ୍ରକଳ୍ପ ହୋଇଥିବାରୁ ପାକିସ୍ତାନ ଫି ବାବଦରେ କୋହଳ ମନୋଭାବ ପୋଷଣ କରିବା ଉଚିତ ସାମ୍ବାଦିକମାନଙ୍କର ପ୍ରଶ୍ୱର ଉତ୍ତର ଦେଇ ବୈଦେଶିକ ମୁଖପାତ୍ର ରବୀଶ କୁମାର କହିଛନ୍ତି ଭାରତ ପଟେ ଏହି ପ୍ରକଳ୍ପର କାମ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇଯିବ ବୋଲି ଅଶା କରାଯାଉଛି

ଶ୍ରୀ କୁମାର କହିଛନ୍ତି ପାକିସ୍ତାନ ସହ ରାଜିନାମା ପାଇଁ କୁହାଯାଇଛି କିନ୍ତୁ ଏ ସଂକ୍ରାନ୍ତରେ ଇସ୍ଲାମବାଦ କୌଣସି ଉତ୍ତର ଦେଇନାହିଁ କର୍ତ୍ତାରପ୍ରର କରିଡର ପ୍ରକଳ୍ପ ପଞ୍ଜାବର ଗ୍ରର୍ତଦାସପ୍ରର ଜିଲ୍ଲା ଦେରାବାବା ନାନକ ପୀଠ ସହ ପାକିସ୍ତାନର କର୍ତ୍ତାରପ୍ରର ଦରବାରସାହିବ୍ ମଧ୍ୟରେ ସଂଯୋଗ ସ୍ଥାପନ କରିବ ଭାରତୀୟ ତୀର୍ଥଯାତ୍ରୀମାନଙ୍କୁ ଭିସାମୁକ୍ତ ଯାତ୍ରା ସୁବିଧା ମିଳିବ କିନ୍ତୁ ସେମାନଙ୍କୁ କେବଳ କର୍ତ୍ତାରପୁର ଯିବା ପାଇଁ ଅନୁମତି ନେବାକୁ ହେବ

ବିଛିନ୍ନତାବାଦୀ ଅସିୟା ଅନ୍ଦ୍ରାବି ଶବୀର ଶାହା ଓ ମସରତ୍ ଆଲାମ ଭଟ୍ଟ ଙ୍କ ନାମ ମଧ୍ୟ ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି ଜାମ୍ମୁ ଓ କାଶ୍କୀରରେ ସନ୍ତାସବାଦୀ କାର୍ଯ୍ୟକଳାପ ଚଳାଇବା ପାଇଁ ସେମାନଙ୍କ ବିରୁଦ୍ଧରେ ଅପରାଧ ଷଡଯନ୍ତ ମାମଲା ରୁଜୁ କରିବା ସକାଶେ ଏହି ଅଭିଯୋଗପତ୍ର ଦାଖଲ କରାଯାଇଛି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ବିଧାୟକ ରସିଦ ଇଞ୍ଜିନିୟରଙ୍କ ନାମ ମଧ୍ୟ ଅଭିଯୋଗପତ୍ରରେ ଯୋଡା ଯାଇଛି ଏହି ଅଭିଯୁକ୍ତମାନେ ପାକିସ୍ତାନରେ ଥିବା ବ୍ୟକ୍ତି ଓ ସନ୍ତାସବାଦୀ ସଂଗଠନଗୁଡ଼ିକ ସହ ସମ୍ପର୍କ ରଖିଥିଲେ ବୋଲି ଏନଆଇଏ ଦାବି କରିଛି

ଏସ୍ସି ସିବିଆଇ ଚିଦାୟରମ୍ ଆଇଏନ୍ଏକ୍ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ଘରମ୍ଙ୍କ କାମିନ୍ ଆବେଦନ ଉପରେ ସୁପ୍ରିମ୍କୋର୍ଟ ଆଜି ସିବିଆଇଠାରୁ ଜବାବ ଲୋଡ଼ି ନୋଟିସ୍ ଜାରି କରିଛନ୍ତି

ଶ୍ରୀ ଚିଦାୟରମ୍ଙ୍କୁ ଜାମିନ୍ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଥିଲେ

ଆଜି ପ୍ରାଥପତ୍ରଗୁଡିକୁ ଯାଞ୍ଚ କରାଯିବ ହରିୟାଣାରେ ବିଜେପିର ବରିଷ୍ପ ନେତା ଅନିଲ ଭିଜ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରମୋହନ ବିଷ୍ଣୋୟୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ବହୁ ସଂଖ୍ୟକ ପ୍ରାର୍ଥୀ ପ୍ରାର୍ଥପତ୍ର ଦାଖଲ କରିଛନ୍ତି କଂଗ୍ରେସ ନେତା ରଣଜିତ୍ ଚୌତାଲାଙ୍କ ଏଥର ଟିକଟ ମିଳି ନ ଥିବାରୁ ସେ ସ୍ୱାଧୀନ ପ୍ରାର୍ଥୀଭାବେ ମନୋନୟନପତ୍ର ଦାଖଲ କରିଛନ୍ତି ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ସଂକ୍ରାନ୍ତରେ ପ୍ରାର୍ଥପତ୍ର ଦାଖଲ ଶେଷ ହେବା ପରେ ସ୍ୱଷ୍ଟ ହୋଇଛି ତେଣେ କଂଗ୍ରେସ ଏବଂ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି ମଧ୍ୟରେ ଆସନ ବୁଝାମଣା ତଥାପି ଅସ୍ୱଷ୍ଟ ରହିଛି

ଏହି ଖଣ୍ଡପୀଠରେ ଜଷ୍ଟିସ ଏସଏ ବୋବ୍ଡେ ଡି ୱାଇ ଚନ୍ଦ୍ରଚୂଡ ଅଶୋକ ଭୂଷଣ ଓ ଏସ ଏ ନଜିର ସଦସ୍ୟ ଅଛନ୍ତି ଚଳିତ ସପ୍ତାହରେ ଅଧିକ ସମୟ ପର୍ଯ୍ୟନ୍ତ ଶୁଣାଣି ପାଇଁ ଖଣ୍ଡପୀଠ ଅନୁମତି ଦେଇଛନ୍ତି ଏବଂ ଏହି ସମୟ ପରେ ଉଭୟ ପକ୍ଷର ଓକିଲମାନଙ୍କୁ ଆଉ ଅଧିକ ସମୟ ଦିଆଯିବ ନାହିଁ ବୋଲି କୁହାଯାଇଛି କୌଣସି ସାନି ପ୍ରମାଶପତ୍ର ଗ୍ରହଣ କରାଯିବ ନାହିଁ ବୋଲି ମଧ୍ୟ କୋର୍ଟ ପକ୍ଷରୁ ପକ୍ଷ ମାନଙ୍କୁ ସତର୍କ କରାଯାଇଛି ସାରଦା ଚିଟ୍ଫଶ୍ଡ ମାମଲା ସାରଦା ଚିଟ୍ଫଶ୍ଡ ଦୁର୍ନୀତି ମାମଲାରେ ଆଇପିଏସ୍ ଅଧିକାରୀ ରାଜୀବ କୁମାରଙ୍କୁ ଆଗୁଆ ଜାମିନ ଦିଆଯିବା ରାୟକୁ ସିବିଆଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି

କୋଲକାତା ହାଇକୋର୍ଟ କହିଥିଲେ ହାଜତରେ ରଖି ରାଜୀବ କୁମାରଙ୍କୁ ଜେରା କରିବା ଉପଯୁକ୍ତ ନ୍ଦୁହେଁ ଏଣ୍ଡ୍ର ଏହି ରିହାତି ଦିଆଯାଇଛି ବହ୍ର କୋଟି ଟଙ୍କା ସାରଦା ଚିଟ୍ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ ପାଇଁ ପଣ୍ଟିମବଙ୍ଗ ସରକାର ଗଠନ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳରେ ରାଜୀବ କୁମାର ରହିଥିଲେ ରାଷ୍ଟାୟତ୍ତ ଉଦ୍ୟୋଗ କେତେକ ବଛା ବଛା ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇକରଣ କରିବା ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଏକ ନୂଆ ପୁଞ୍ଜି ପ୍ରତ୍ୟାହାର ପ୍ରକିୟାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି ସରକାରୀଭାବେ କୁହାଯାଇଛି ଅର୍ଥମନ୍ତ୍ରଣାଳୟ ଅଧୀନରେ ଥିବା ପୁଞ୍ଜିନିବେଶ ଓ ସାର୍ବଜନୀନ ସମ୍ପଭି ପରିଚାଳନା ବିଭାଗକୁ ଏଥିପାଇଁ ନୋଡାଲ ବିଭାଗଭାବେ ଦାୟିତ୍ୱ ଦିଆଯାଇଛି ଏହି ବିଭାଗ ଓ ନୀତି ଆୟୋଗ ପକ୍ଷର୍ତ ବର୍ତ୍ତମାନ ମିଳିତଭାବେ ପୁଞ୍ଜି ପ୍ରତ୍ୟାହାର ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଚିହ୍ନଟ କରାଯିବ ପୁଞ୍ଜ ପ୍ରତ୍ୟାହାର ପ୍ରକ୍ରିୟାକୁ ଯଥାଯଥ ଓ ତ୍ୱରାନ୍ୱିତ କରିବା ପାଇଁ ଏହି ନିଷ୍ପଭି ନିଆଯାଇଛି

ସବୁ ତୀର୍ଥଯାତ୍ରୀମାନଙ୍କୁ ଇ ଭିସା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ମୋବାଇଲ୍ ଆପ୍ ଜରିଆରେ ମଧ୍ୟ ତୀର୍ଥଯାତ୍ରୀମାନେ ଆବେଦନ ଦାଖଲ କରିପାରିବେ

ଇଣ୍ଡିଆ କାଶ୍ମୀର ଟର୍କୀ ଓ ମାଲେସିଆ ପକ୍ଷରୁ କାଶ୍ମୀର ସଂକ୍ରାନ୍ତରେ ଦିଆଯାଇଥିବା ବିବୃତ୍ତିକୁ ଭାରତ ମିଥ୍ୟା ତଥ୍ୟହୀନ ଓ ଅନାବଶ୍ୟକ ବୋଲି ବର୍ଷନା କରିଛି ଜାତିସଂଘ ସାଧାରଣ ପରିଷଦ ବୈଠକରେ ଟର୍କୀ ପକ୍ଷରୁ କାଶ୍ମୀର ପ୍ରସଙ୍ଗ ଉହ୍ଚାପନକୁ ନେଇ ବୈଦେଶିକ ମୁଖପାତ୍ର ରବିଶ କୁମାର କହିଛନ୍ତି ଏହି କାଶ୍ମୀର ପ୍ରସଙ୍ଗ ହେଉଛି ଭାରତର ଆଭ୍ୟନ୍ତରୀଣ ବ୍ୟାପାର ସେ କହିଛନ୍ତି ଏହି ପ୍ରସଙ୍ଗ ଉପରେ କୌଣସି ବିବୃତ୍ତି ଦେବା ପୂର୍ବରୁ ଟର୍କୀ ସରକାର ମୂଳ ପରିସ୍ଥିତି ସଂକ୍ରାନ୍ତରେ ଜାଣିବା ନିହାତି ଜରୁରୀ ଶ୍ରୀ କୁମାର ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ କହିଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀଙ୍କର କାଶ୍କୀର ଉପରେ ବିବୃତ୍ତି ଅତି ଆଶ୍ଚର୍ଯ୍ୟଜନକ